ପ୍ରଶାସନ ପକ୍ଷର୍ଠ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଶ୍ରୀ ସିହ୍ବା ଏହି ଅବସରରେ କହିଛନ୍ତି ଯେ ପୂର୍ବ ଭାରତର ବିକାଶ ସାରା ଭାରତବର୍ଷପାଇଁ ବିକାଶର ମାର୍ଗ ହେବ

ହଳଦିଆ ମାଡ୍ରାସ୍ ସୁପରଫାଷ୍ ବାଲେଶ୍ୱର ଷେସନ୍ରେ ରହିବ

କେନ୍ଦ୍ରମନ୍ତୀ ଶ୍ରୀ ସିହ୍ବା ଏହି ଅବସରରେ ଭୁବନେଶ୍ୱର ଷେସନ୍ରେ ଏକ ନୂଆ ଫୁଟ୍ଓଭର୍ ବ୍ରିକ୍ ଏବଂ ଏସ୍କାଲେଟର୍ ଶିଳାନ୍ୟାସ କରିଥିବା କଶାପଡ଼ିଛି

ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତ ବିଳୟିତ ହେଉଥିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି

ଏହାର ସୁପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି

ଓଡିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି

ଶୂଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ରା କରାଯାଇଛି

ଏହି ସମୟରେ ବକ୍ରପାତର ସମ୍ଭାବନା ରହିଛି